ରାଜ୍ୟର ସମସ୍ତ ଝିଅଙ୍କୁ ମାଗଶାରେ ଶିକ୍ଷା ସୁବିଧା ଉପଲହ କରାଯିବ

ଶେଷ ମୁହ୍ରର୍ଭରେ ଭୋଟରଙ୍କୁ ନିଜ ସପକ୍ଷରେ ଆଶିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି

ପରେ ଶ୍ରୀ ସିହ୍ବା ଗଞ୍ଚାମ କିଲ୍ଲାର ଛତ୍ରପୁର ଓ ଖଲ୍କିକୋଟଠାରେ ଆୟୋଜିତ ସମାବେଶରେ ଯୋଗଦେଇଥିବା ସୂଚନା ମିଳିଛି ସେହିଭଳି ବିଜେପି ନେତ୍ରୀ ରୁପା ଗାଙ୍ଗୁଲୀ ମାଲକାନଗିରିଠାରେ ନିର୍ବାଚନୀ ପ୍ରଚାରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ରାହୁଲ ଗାଧୀଙ୍କ ଏହା କଧ୍ଧମାଳ ଜିଲ୍ଲାକୁ ପ୍ରଥମ ଗସ୍ତ ହୋଇଥିବା ବେଳେ ନିର୍ବାଚନୀ ପରିସ୍ଚିତିକୁ ଆଖ୍ ଆଗରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକ କଡ଼ାକଡ଼ି କରାଯାଇଛି

ନିକ ନିଜ ସମର୍ଥକଙ୍କ ସହ ଆସି ଆଜି ମାହଙ୍ଗା ନିଆଳି ଓ ସାଲେପୁର ବିଧାନସଭା ପାଇଁ ପ୍ରାର୍ଥୀମାନେ ନାମାଙ୍କପତ୍ର ଦାଖଲ କରିଛନ୍ତି

ଏହାଛଡା ଏହି ଆସନଗୁଡିକ ପାଇଁ ସ୍ୱାଧୀନପ୍ରାର୍ଥୀମାନେ ମଧ୍ଧ ନାମାଙ୍କନପତ୍ର ଦାଖଲ କରିଛନ୍ତି

ଆଜି ସ୍କୁଲରୁ ଫେରିବା ପରେ ଦୁହେଁ ଗାଁ ପୋଖରୀରେ ଗାଧୋଇବାକୁ ଯାଇଥିଲେ